ବର୍ଷାପାଣି ଡ୍ରେନ୍ ଗୁଡ଼ିକରେ ନିଷ୍କାସିତ ହୋଇ ନପାରିବା ଫଳରେ ଏଭଳି ପରିସ୍ତିତି ସୃଷ୍ ହୋଇଥିବା ଜଣାପଡିଛି ସହରର ଅଧିକାଂଶ ଅଞ୍ଞଳରେ ଆକ୍ଷୁଏ ଲେଖାଏଁ ପାଣି କମି ରହିଥିଲା

ପରିସ୍ତିତି ନିୟନ୍ବଶ ଲାଗି ଅଗ୍ରିଶମ ବିଭାଗ ଓଡ୍ରାଫ ଓ ବିଭିନ୍ମ ସାମାଜିକ ସଂଗଠନ ଓ ସ୍ବେଛାସେବୀ କର୍ମୀମାନେ ବିଭିନ୍ମ ଅଅଳରେ ଲୋକଙ୍କ ସେବାରେ ନିୟୋଜିତ ଅଛନ୍ତି ହୀରାକୁଦ ଉପର ଓ ତଳମୁଣ୍ଡରେ ବର୍ଷା ଲାଗିରହିବା ଫଳରେ ହୀରାକୁଦର କଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି

ଏହାଦ୍ୱାରା ମହାନଦୀ ଓ ଏହାର ଶାଖାନଦୀ ଗୁଡ଼ିକରେ ଜଳସ୍ତର ବୂଦ୍ଧି ପାଇବ

ସେହିଭଳି ବରଗଡ଼ ଜିଲ୍ଲାରେ ଅବିଶ୍ରାନ୍ଡ ବର୍ଷା ଯୋଗୁଁ ଅତାବିରା ବରଗଡ ଭଟଲି ଭେଡେନ ବିଜେପୁର ଓ ସୋହେଲର ବହୁ ଅଅଳ ଜଳବନ୍ଦୀ ଅବସ୍ରାରେ ରହିଛି

ସ୍ରନାବେଶ ଶ୍ରୀକ୍ଷେତ୍ରରେ ରଥ ଉପରେ ଆଜି ହରିଶୟନ ଏକାଦଶୀ ତିଥିରେ ଶ୍ରୀକୀଉମାନଙ୍କର ସ୍ବନାବେଶ କରାଯିବ